ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି

ତେଶୁ ପ୍ରକୃତିର ବିଭବ ଓ ବୈଚିତ୍ର୍ୟ ଭାବକୁ ଆତ୍ମସ୍ଥ କରିବା ଏକାନ୍ତ ଜରୁରି

ବାହ୍ୟଜଗତ ଓ ଅନ୍ତର୍କଗତ ମଧରେ ସଂହତି ପ୍ରତିଷ୍ଷା ହି ଆକିର ଆବଶ୍ୟକତା ବୋଲି ରାଜ୍ୟପାଳ ପ୍ରଫେସର ଲାଲ୍ ପ୍ରକାଶ କରିଛନ୍ତି

ରଥରେ ଲଗାଯିବା ପ୍ରର୍ବରୁ ଏଥିରେ ବିଧି ଅନୁଯାୟୀ ବିଭିନ୍ ପ୍ରକାର ଚିତ୍ରକର୍ମ କରାଯାଇଥିଲା ତିନିରଥକୁ ନେତ୍ରୋସବ ଦିନ ହଳଦିଆ ନୀଳ ନାଲି ଓ କଳାରଙ୍ଗର କନାରେ ମଣ୍ଡନୀ କରାଯିବ ଆସନ୍ତାକାଲି ରଥଗୁଡିକୁ ରଥମଣ୍ଡନୀ କରାଯିବ

ଦଇତାପତି ସେବକମାନେ ତିନିଠାକୁରଙ୍କ ଶ୍ରୀଅଙ୍ଗରେ ଘଶାଲାଗି କରିଥିଲେ ଏହାପରେ ସୁଦ୍ଧ ସୁଆରଙ୍କଦ୍ୱାରା ସ୍ୱତନ୍ତଭାବେ ପ୍ରସ୍ଥତ ଖଳି ବିଜେ କରାଯାଇଥିଲା

ଶିକ୍ଷା ହେଉଛି ଦେଶର ମେରୁଦଣ୍ଡ ସଦୂଶ

ତେବେ ଏହି ତଥ୍ୟ କେବଳ ଡାକ୍ତରଖାନାରୁ ମିଳୁଥିବା ସୂଚନା ଉପରେ ଆଧାରିତ

ନଦୀରେ ଗାଧଉଥିବା ବେଳେ ସେ ଗଭୀର ପାଣି ଭିତରେ ବୁଡ଼ି ଯାଇଥିଲେ

ସମବାୟ ଆପଣଙ୍କ ଦ୍ୱାର ଅଭିଯାନ ଚାଷୀମାନଙ୍କର ବିଭିନୁ ମୌଳିକ ସମସ୍ୟାର ନିରାକରଣ କରିବାରେ ସହାୟକ ହେବ ବୋଲି ଶ୍ରୀ ଦେବ ପ୍ରକାଶ କରିଛନ୍ତି

ଗ୍ରାମରେ ଥିବା ସାହି ରାସ୍ତାଗୁଡ଼ିକରୁ ଅଳିଆ ଆବର୍ଜନାକୁ ସଦସ୍ୟମାନେ ସଫେଇ କରିଥିଲେ

ଏଥିସହିତ ଏହି ଜିଲ୍ଲାର ଅଧିବାସୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯିବା ସହିତ ମହ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି